ଆଜି ରାଜସ୍ତାନ୍ ଓ ହାଇଦ୍ରାବାଦ୍ ମଧ୍ୟରେ ମୁକାବିଲା

ଆସନ୍ତା ବିଜୟା ଦଶମୀ ପୂର୍ବରୁ ଗୋଟିଏ କିସ୍ତିରେ ଏହି ବୋନସ୍ ପ୍ରଦାନ କରାଯିବ

ଗତକାଲି ଅପରାହ୍ନରେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତିଏହି ପଦକ୍ଷେପ ଦେଶର ଅନ୍ୟାନ୍ୟ ଭାଗ ଭଳି ଜାଞ୍ପୁ ଓ କାଶ୍ମୀରରେ ତୃଣମୂଳସ୍ତରରେ ତ୍ରିସ୍ତରୀୟ ଗଣତନ୍ତ୍ରକୁ ପ୍ରତିଷ୍ଠା କରିବ ପ୍ରଧାନମନ୍ତ୍ରୀ ଜାନ୍ଗୁ କାଶ୍ମୀରରେ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ସଂସଦରେ ଏହି ପ୍ରତିଶୃତି ଦେଇଥିଲେ ବୋଲି ସେ କହିଛନ୍ତି ଏହାଛଡା ଗତରତୁରେ ଯେଉଁ ସର୍ତାବଳୀ ଆଧାରରେ ଜନ୍ମୁ କାଶ୍ମୀରରେ ସେଓ କ୍ରୟ ପାଇଁ ବଜାର ହସ୍ତକ୍ଷେପ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା କ୍ୟାବିନେଟ୍ ସମାନ ସର୍ତରେ ଚଳିତରତ୍ତ୍ ପାଇଁ ମଧ୍ୟ ଏହି ଯୋଜନାକୁ ସମ୍ପ୍ରସାରିତ କରିଛି

ପପୁଆ ନ୍ୟୁ ଗିନିରେ ଆକାଉଣ୍ଟିଂ ଏବଂ ଫାଇନାନ୍ସିଆଲ୍ ଓ ଅଡିଟ୍ ନଲେଜ୍ ଭିଭିଭୂମି ସ୍ଥାପନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଏହି ବୁଝାମଣା ସ୍ମାରକପତ୍ର ସ୍ୱାକ୍ଷରିତ ହୋଇଛି ଏହି ରାଜିନାମା ଅନୁସାରେ ଉଭୟ ଦେଶର ଦକ୍ଷ ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ପରସ୍କରର ଅନୁଷାନ ଗୁଡ଼ିକରେ କାମ କରିପାରିବେ ଶାନ୍ତି ଉଦ୍ଦେଶ୍ୟରେ ମହାକାଶର ବ୍ୟବହାର ପାଇଁ ସହଯୋଗ ବୃଦ୍ଧି ସକାଶେ ଭାରତ ଓ ନାଇଜେରିଆ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ସ୍ମାରକପତ୍ରକୁ କ୍ୟାବିନେଟ୍ ଅନୁମତି ପ୍ରଦାନ କରିଛି ଏହି ବୁଝାମଣା ସ୍କାରକପତ୍ର ଇସ୍ରୋ ଓ ନାଇଜେରିଆର ନ୍ୟାସନାଲ୍ ସ୍ୱେସ୍ ରିସର୍ଚ୍ ଆାଣ୍ଡ ଡେଭ୍ଲପ୍ମେଣ୍ଟ ଏଜେନ୍ନି ମଧ୍ୟରେ ସ୍ପାକ୍ଷରିତ ହୋଇଛି ସେଂଟ୍ରାଲ୍ ଟିମ୍ ତେଲେଙ୍ଗାନା କେନ୍ଦ୍ରସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମସଚିବ ପ୍ରବୀନ୍ ବଶିଷ୍ଣଙ୍କ ନେତୃତ୍ୱରେ ଏକ ପାଂଚସଦସ୍ୟ ବିଶିଷ୍ଟ ଆନ୍ତଃମନ୍ତ୍ରଣାଳୟ ଟିମ୍ ବର୍ଷାଦ୍ୱାରା ପ୍ରଭାବିତ ତେଲେଙ୍ଗାନା ରାଜ୍ୟକୁ ଆଜିଠାରୁ ତିନିଦିନିଆ ଗସ୍ତରେ ଯାଇ ଘଟଣାସ୍ଥଳରୁ କ୍ଷୟକ୍ଷତିର ଆକଳନ କରିବେ ରାଜ୍ୟର ଅଧିକାଂଶ ଅଂଚଳରେ ଅନେକ ଦିନ ଧରି ପ୍ରବଳ ବର୍ଷା ହୋଇଯାଇଛି ଗତ ଶହେବର୍ଷ ମଧ୍ୟରେ ହାଇଦ୍ରାବାଦ୍ରେ ସବୁଠାରୁ ଅଧିକ ପରିମାଣର ବର୍ଷା ଦେଖିବାକୁ ମିଳିଛି

କେନ୍ଦ୍ରସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି କିଷନ୍ରେଡ୍ଡୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ଘୋଷଣା କରିଛନ୍ତି

ଫସଲ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ମିଳିବା ପରେ କେନ୍ଦ୍ରସରକାର ସମସ୍ତ ସହାୟତା ଯୋଗାଇଦେବେ ବୋଲି କହିବା ସହିତ ଶ୍ରୀ ରେଡ୍ରୀ ବର୍ତମାନ ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠିରୁ ଅର୍ଥ ଖର୍ଚ୍ଚକରିବାକୁ ରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି ଯାହାକୁ କେନ୍ଦ୍ରସରକାର ପରେ ପଇଠ କରିବେ କେନ୍ଦ୍ରସରକାରଙ୍କ ସମାଲୋଚନା ପରିବର୍ତେ ଜନସାଧାରଣଙ୍କୁ ସାହାଯ୍ୟ କରିବା ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଉପରେ ସେ ଶାସକ ଟିଆରଏସ୍ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି ଏଭଳି ସଙ୍କଟ ସମୟରେ ଲୋକଙ୍କ ନିକଟରେ ଛିଡାହେବା ପାଇଁ ସେ ବିଜେପି କର୍ମୀମାନଙ୍କୁ ଆହ୍ପାନ କରିବାସହ ସ୍ଥାନୀୟ ଟିମ୍ଗୁଡିକ ସହ ରିଲିଫ୍ କାର୍ଯ୍ୟରେ ସାମିଲ୍ ହେବା ପାଇଁ କହିଚ୍ଚନ୍ତି ଇତିମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖରରାଓ ପ୍ରବଳବର୍ଷା ଓ ଜଳସ୍ତରବୃଦ୍ଧି ଯୋଗୁଁ ହାଇଦ୍ରାବାଦ ସହରର ଜଳାଶୟ ଓ ହ୍ରଦଗୁଡ଼ିକ ଯେପରି କ୍ୱଳଲଙ୍ଘନ ନକରେ ତାହା ସୁନିଣ୍ଟିତ କରିବା ପାଇଁ ପ୍ରଶାସନକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ପ୍ରଚାର ବର୍ତମାନ ଚାଲିଥିବା ରାଜ୍ୟ ନିର୍ବାଚନ ପ୍ରଚାର ଅଭିଯାନ କାଳରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ଭିଡ ନିୟନ୍ତ୍ରଣ ଶୃଙ୍ଖଳା ରକ୍ଷାରେ କୋହଳ ମନୋଭାବ ପୋଷଣ କରୁଥିବାକୁ ନିର୍ବାଚନ କମିଶନ୍ ଏହାକୁ ଅତିଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ଗ୍ରହଣ କରିଛନ୍ତି କମିଶନ୍ ଏହି ପ୍ରସଙ୍ଗକୁ ପୁଣିଥରେ ଦୋହରାଇବା ସହ ନିର୍ବାଚନ ସମୟରେ ଅତ୍ୟଧିକ ସତର୍କ ଓ ସଜାଗ ରହିବା ପାଇଁ ରାଜନୈତିକ ଦଳଗୁଡିକୁ ପରାମର୍ଶ ଦେଇଛନ୍ତି ଏହିଭଳି ନିୟମ ଉଲ୍ଲୁଙ୍ଘନ ପାଇଁ ଦାୟୀ ପ୍ରାର୍ଥୀ ଓ ଆୟୋଜକଙ୍କ ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ନ୍ୟାୟସଙ୍ଗତ ଦଶ୍ଡ ବ୍ୟବସ୍ଥା କରିବା ଉଚିତ୍ ବୋଲି କମିଶନ୍ କହିଛି ନିର୍ବାଚନ ଅନୁଷ୍ଠିତ ହେଉଥିବା ରାଜ୍ୟର ସରକାର ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିୟମାବଳୀର କଡାକଡି ଭାବେ ପାଳନ ପାଇଁ ପୃଥକ୍ଭାବେ ନିର୍ଦ୍ଦେଶ ଜାରି କରାଯାଇଛି ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ରାଜନୈତିକ ଦଳର ସାଧାରଣ ସମ୍ପାଦକ ଓ ସଭାପତିମାନଙ୍କୁ ପତ୍ରଲେଖି କମିଶନ୍ କହିଛି ବିଭିନ୍ନ ସ୍ଥାନରେ ଆୟୋକିତ ସାଧାରଣସଭାଗୁଡିକରେ ସାମାଜିକ ଦୂରତ୍ୱର ଉଲ୍ଲଂଘନ କରି ବହୁସଂଖ୍ୟାରେ ଲୋକ ଜମା ହେଉଥିବା ଏବଂ ରାଜନୈତିକ ନେତା ଓ ପ୍ରଚାରକମାନେ ବିନା ମାସ୍କ୍ରେ ଜନସମାବେଶକୁ ଉଦ୍ବୋଧନ କର୍ତ୍ରିଥିବାର ଘଟଣା କମିଶନ୍ଙ୍କ ନଜରକୁ ଆସିଛି ଏହିଭଳି ଘଟଣାସବୁ ନିୟମାବଳୀ ଏବଂ ନିର୍ଦ୍ଦେଶାବଳୀର ସମ୍ପୁର୍ଣ୍ଣ ଅସମ୍ମାନ ବୋଲି କମିଶନ୍ କହିଚ୍ଛି

ମନ୍ତ୍ରଣାଳୟ କହିଛି କୋବିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ନିୟମଗୁଡ଼ିକର ସଠିକ୍ ରୂପେ ପାଳନ ଯୋଗୁଁ ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ଓ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ସଂଖ୍ୟାରେ ହ୍ରାସ ଘଟୁଛି

ଆସନ୍ତା ଜାନୁଆରୀରୁ ଜୁନ୍ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ କରାଯିବ

ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଦେଶରେ ଭିଭିଭିମି ରହିଛି ବୋଲି ସେ କହିଛନ୍ତି ଦେଶର ଦପ୍ରତ୍ୟେକ ନାଗରିକଙ୍କୁ କୋଭିଡ ଟିକା ଉପଲହ୍ଧ କରାଇବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ଭୂଷଣ କହିଚ୍ଛନ୍ତି

ଉପଭୋକ୍ତା ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏ ସଂପର୍କରେ ସୂଚନା ଦେଇ କହିଛି ବଜାରରେ ବୃଦ୍ଧି ପାଉଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବା ଲାଗି ଗଚ୍ଛିତ ରହିଥିବା ବଳକା ପିଆଜକୁ ଗତ ମାସ ଦ୍ୱିତୀୟ ସପ୍ତାହରୁ ବଜାରକୁ ଛଡ଼ାଯାଇଛି ଗତମାସରେ ସରକାର ଘରୋଇ ଉପଭୋକ୍ତାଙ୍କୁ ସୁଲଭ ଦରରେ ପିଆଜ ଯୋଗାଇଦେବା ଲକ୍ଷ୍ୟରେ ରପ୍ତାନୀ ଉପରେ କଟକଣା ଜାରି କରିଛନ୍ତି ତେବେ ସାଂପ୍ରତିକ ବନ୍ୟା ଯୋଗୁଁ ପିଆଜ ଚାଷ ଉପରେ ପ୍ରଭାବ ପଡ଼ିଛି ମହାରାଷ୍ଟ୍ର କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ଭଳି ପିଆଜ ଉତ୍ପାଦିତ ହେଉଥିବା ରାଜ୍ୟଗୁଡ଼ିକରେ ବର୍ଷାର ପ୍ରଭାବ ଯୋଗୁଁ ଖରିଫ୍ ଫସଲ ନଷ୍ଟ ହୋଇଛି ଏବଂ ଏହାର ପ୍ରଭାବ ସିଧାସଳଖ ବଜାର ଉପରେ ପଡ଼ିଛି

ଆକିର ମ୍ୟାଚରେ ରାଜସ୍ଥାନ୍ ରୟାଲ୍ସ୍ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ଭେଟିବ